ଏଥିସହ ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ଲାଗି ତୂତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି ଚଳିତଥର ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ଏବଂ ଆସାମରେ ତିନୋଟି ପର୍ଯ୍ୟାୟରେ ମତଦାନ ହେଉଛି ତାମିଲନାଡୁର କନ୍ୟାକୁମାରୀ ଲୋକସଭା ଆସନ ଏବଂ କେରଳର ମାଲାପୁରମ୍ ଲୋକସଭା ଆସନ ପାଇଁ ମଧ୍ୟ ଆଜି ଉପନିର୍ବାଚନ ଅନୁଷ୍ଠିତ ହେଉଛି ଅବାଧ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ନିରାପତ୍ତା ବାହିନୀ ଯବାନମାନେ ଭୋଟରମାନଙ୍କ ମନରେ ଅସ୍ଥା ସୃଷ୍ଟି କରିବା ଓ ସେମାନଙ୍କ ମନରୁ ଭୟ ଦୂର କରିବା ପାଇଁ ଫ୍ଲାଗ୍ମାର୍ଚ୍ଚ କରୁଛନ୍ତି

ଗଣ୍ଡଗୋଳର ଆଶଙ୍କା ଥିବା ଅଞ୍ଚଳଗୁଡ଼ିକରେ ଡ୍ରୋନ୍ ଜରିଆରେ ପହରା ଦିଆଯିବ

ଯେଉଁ ଭୋଟରମାନେ ମାସ୍କ୍ ପିନ୍ଧିନଥିବେ ସେମାନଙ୍କୁ ମାସ୍କ୍ ଯୋଗାଇ ଦିଆଯିବ

ପଶ୍ଚିମବଙ୍ଗରେ ପରବର୍ତ୍ତୀ ପର୍ଯ୍ୟାୟର ନିର୍ବାଚନ ଗୁଡ଼ିକ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି ବିଶେଷ କରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଆରମ୍ଭ ହୋଇଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଶାସକ ତୃଣମୂଳ କଂଗ୍ରେସ ବହୁ ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଲଗାଇଛି ଏମ୍ପି ଜୟା ବଚ୍ଚନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଚତ୍ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଚଳାଇଛନ୍ତି ବିଜେପି ସଭାପତି ଜେପି ନଡ୍ଡା କେନ୍ଦ୍ରମନ୍ତ୍ରୀ ତଥା ପ୍ରଚ୍ଛଦପଟ୍ଟ ଗାୟକ ବାବୁଲ ସୁପ୍ରିୟୋଙ୍କ ପାଇଁ ଟାଲିଗଞ୍ଜ ନିର୍ବାଚନ ମଣ୍ଡଳୀରେ ରୋଡ୍ଶୋ କରିଛନ୍ତି ଅନ୍ୟ ପକ୍ଷରେ ସଂଯୁକ୍ତ ମୋର୍ଚ୍ଚାର ନେତାମାନେ ଅଭିନେତା ଦେବଦୁତ ଘୋଷଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟରେ ମତଦାନ ହେବ

କୋଭିଡ ମହାମାରୀ ଯୋଗୁଁ ଏଥରର ଏହି ଆଲୋଚନା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ହେବ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ପରୀକ୍ଷାର୍ଥୀ ସେମାନଙ୍କର ପିତାମାତା ଓ ଶିକ୍ଷକମାନଙ୍କ ସହ ଏହି ସ୍କରଣୀୟ ଆଲୋଚନା ସମୟରେ ବିଭିନ୍ନ ବିଷୟ ଉପରେ ନୂଆନୂଆ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା ହେବ ଯୁବପିଢ଼ୀ ପାଇଁ ଚିନ୍ତାମୁକ୍ତ ପରିବେଶ ସୃଷ୍ଟି ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷାର୍ଥୀମାନଙ୍କ ପାଇଁ ପରୀକ୍ଷା ପେ ଚର୍ଚ୍ଚା ଏକ ବଡଧରଣର ଅଭିଯାନ ଆରମ୍ଭ କରିଥିଲେ ଏହି କାର୍ଯ୍ୟକ୍ରମ ଅଧୀନରେ ବିଦ୍ୟାର୍ଥୀ ଓ ସେମାନଙ୍କର ଅଭିଭାବକଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ସହ ପରୀକ୍ଷା ଚାପର କିଭଳି ସଫଳ ମୁକାବିଲା କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିବେ ଅମିତ ଶାହା ଛତିଶଗଡ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ମାଓବାଦୀ ବିରୋଧୀ ଲଢେଇକୁ ଆଗାମୀ ଦିନରେ କୋରଦାର କରାଯିବ ଏହାର ମ୍ବଳୋପାଟନ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଶାହା ପ୍ରତିଶ୍ରତି ଦେଇଛନ୍ତି ଛତିଶଗଡ ଜଗଦଲପୁର ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇ ସେ କହିଛନ୍ତି ସୁରକ୍ଷାକର୍ମୀଙ୍କର ନୈତିକତା ପୂର୍ବଭଳି ଅତୁଟ ରହିଛି ଶହୀଦ ଯବାନମାନଙ୍କର ତ୍ୟାଗ କେବେ ବି ବୃଥା ହେବାକୁ ଦିଆଯିବ ନାହିଁ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଆଦିବାସୀ ଅଧୁଷିତ ଅଞ୍ଚଳଗୁଡିକରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତଭାବେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ସହ ମାଓ ବିରୋଧୀ ଅଭିଯାନକୁ ମଧ୍ୟ ଅଧିକ ଜୋରଦାର କରାଯିବ ଗତ ଶନିବାର ଦିନ ଛତିଶଗଡରେ ମାଓବାଦୀଙ୍କ ଦ୍ୱାରା ସୁରକ୍ଷା କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ସେଠାକୁ ଯାଇ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି ଏହି ବୈଠକରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଣ ଅଧିକାରୀ ଯୋଗଦେଇଥିଲେ ଆମ ସମ୍ବାଦଦାତା ଜଣାଇଛନ୍ତି ଏହି ଗସ୍ତ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଗତ ଶନିବାରଦିନ ହୋଇଥିବା ଏନକାଉଷ୍ଟରରେ ମାଓବାଦୀଙ୍କ ସହ ଲଢେଇ କରିଥିବା ବିଜାପୁର ଜିଲାର ବସଗୁଡା ସିଆରପିଏଫ କ୍ୟାମ୍ପର ଯବାନମାନଙ୍କୁ ଭେଟି ଆଲୋଚନା କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ସିଆରପିଏଫ ଯବାନ ଓ ପୋଲିସ କର୍ମୀମାନଙ୍କ ସହିତ ମଧ୍ୟାହୁ ଭୋଜନ କରିବା ସହିତ ସେମାନଙ୍କ ନୈତିକ ବଳ ବୃଦ୍ଧି କରିବା ଦିଗରେ ଉସାହିତ କରିଥିଲେ ପୂର୍ବରୁ ଶ୍ରୀ ଶାହା ଜଗଦଲପୁର ପୋଲିସ ଲାଇନରେ ଶହୀଦ ଯବାନମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଛତିଶଗଡ ଗସ୍ତର ଶେଷ ପର୍ଯ୍ୟାୟରେ ସେ ରାଇପୁରଠାରେ ବିଭିନ୍ନ ହସ୍ପିଟାଲରେ ଚିକିିିିତ ହେଉଥିବା ଯବାନମାନଙ୍କୁ ମଧ୍ୟ ଭେଟିବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ

ଏଥିରେ ଶତ ପ୍ରତିଶତ ମାସ୍କ୍ ବ୍ୟବହାର କରିବା ବ୍ୟକ୍ତିଗତ ପରିସ୍କାର ପରିଚ୍ଛନ୍ନତା ବଜାୟ ରଖିବା ସର୍ବସାଧାରଣ ସ୍ଥାନ କର୍ମସ୍ଥଳୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଉପଯୁକ୍ତ ପରିମଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଆଦି ଉପରେ ଗୁରୁତ୍ୱାରୋପ କରାଯିବ

ଆମ ସମ୍ବାଦଦାତା ଜଣାଇଛନ୍ତି ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦ୍ରତା ବଜାୟ ରଖିବା ଭଳି ବିଭିନ୍ନ କୋଭିଡ ନିୟମାବଳୀ ଠିକ୍ର୍ପେ ପାଳନ ହେଉ ନ ଥିବାର୍ ଦେଶବ୍ୟାପୀ ଏହି ସଂକ୍ମଣ ଅତ୍ୟଧିକଭାବେ ବୃଦ୍ଧି ପାଉଛି ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କୋଭିଡ୍ ନିୟମାବଳୀ ଯେଭଳି ଠିକ୍ଭାବେ ପାଳନ କରାଯିବ ସେଥିଲାଗି ଜନସଚେତନତା ସୃଷ୍ଟି କରିବା ଦିଗରେ ଏଭଳି ଅଭିଯାନ ଆରମ୍ଭ କରାଯାଉଛି

ଏହି ରାଜ୍ୟଗ୍ରଡିକ ହେଲା ମହାରାଷ୍ଟ୍ର ଛତିଶଗଡ ଓ ପଞ୍ଜାବ

ଏହି ତିନୋଟି ରାଜ୍ୟ ପାଇଁ କେନ୍ଦ୍ର ସରକାର ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଧିକାରୀଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ବୟନଶିଳ୍ପ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିଜୟ କୁମାର ସିଂ ପଞ୍ଜାବ ପରିବେଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରିଚା ଶର୍ମା ଛତିଶଗଡର ଏବଂ ନଗର ଉନ୍ନୟନ ମନ୍ତ୍ରଶାଳୟର ଯୁଗ୍ମ ସଚିବ କୁନାକ୍ କୁମାର ମହାରାଷ୍ଟ୍ର ଲାଗି ନୋଡାଲ ଅଧିକାରୀଭାବେ ନିଯୁକ୍ତି ପାଇଛନ୍ତି ଏହି ତିନୋଟି ରାଜ୍ୟକୁ ଗସ୍ତ କରିଥିବା ଉଚ୍ଚସ୍ତରୀୟ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଦଳ ସମ୍ପୃକ୍ତ ରାଜ୍ୟ ଲାଗି ନିଯୁକ୍ତ ହୋଇଥିବା ନୋଡାଲ ଅଧିକାରୀଙ୍କୁ ରିପୋର୍ଟ କରିବା ସହିତ ସେମାନଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବେ

ମହାରାଷ୍ଟ୍ର ହୋମମିନିଷ୍ଟ୍ରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ପାଇଁ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁମ୍ୟାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ରାଜ୍ୟ ଗୃହମନ୍ତ୍ରୀଙ୍କ ବିରୁଦ୍ଧରେ କରିଥିବା ଦୁର୍ନୀତି ଅଭିଯୋଗର ପ୍ରାଥମିକ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟ ଗତକାଲି ସିବିଆଇକୁ ନିର୍ଦ୍ଦେଶ ଦେବା ପରେ ଶ୍ରୀ ଦେଶମୁଖ ତାଙ୍କ ଇସଫାପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି